ପିଏମ୍ ତାମିଲନାଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ବାଣିଜ୍ୟ ଓ ସାମଗ୍ରୀ ପରିବହନର ଏକ ମ୍ରଖ୍ୟ କେନ୍ଦ୍ରେ ପରିଣତ ହୋଇପାରିବ ତାମିଲନାଡୁର କୋଇମ୍ଘାଟୁର୍ ଠାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି

କୋଇମ୍ଭାଟୁରର କୋଡ଼ିସିଆ ବାଶିଜ୍ୟ ମେଳା ପରିସରରେ ଶ୍ରୀ ମୋଦୀ ଅନେକ ମୌଳିକ ଢାଞ୍ଚା ଓ ଗୃହ ନିର୍ମାଣ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି

ପୂର୍ବରୁ ଶ୍ରୀ ମୋଦୀ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ଜିଆର୍ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ମୁଖ୍ୟମନ୍ତ୍ରୀ ଇଡାପାଡି ପାଲାନୀସ୍ୱାମୀ ଉପମୁଖ୍ୟମନ୍ତ୍ରୀ ଓ ପନିର୍ସେଲବମ୍ ଏବଂ କେନ୍ଦ୍ର କୋଇଲା ସଂସଦୀୟ ବ୍ୟାପାର ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ କୋଇୟାଟୁର୍ରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା ତାମିଲନାଡ଼ୁ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ମୁଖ୍ୟମନ୍ତ୍ରୀ ଇ ପାଲାନୀସ୍ୱାମୀ ଓ ଉପମୁଖ୍ୟମନ୍ତ୍ରୀ ଓ ପନିର୍ସେଲବମ୍ ପ୍ରଧାନମନ୍ତ୍ରୀ କୋଇମ୍ବାଟୁର୍ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ ଅମିତ ଶାହା ଆସାମ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଆସାମରେ ଶାନ୍ତି ସ୍ଥାପନ ବିନା ବିକାଶ ସମ୍ଭବ ନୁହେଁ

ଅସ୍ତ୍ରଶସ୍ତ୍ର ପରିହାର ବିନା ଏହା କେବେ ସମ୍ଭବ ନୁହେଁ ଆସାମରେ ବିଜେପି ପୁନର୍ବାର ଶାସନକୁ ଆସିଲେ ରାଜ୍ୟକୁ ବନ୍ୟାମୁକ୍ତ କରାଯିବ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ସମଗ୍ର ଉତ୍ତର ପୂର୍ବାଞ୍ଚଳରେ ଶାନ୍ତି ସ୍ଥାପନ ହୋଇଛି ଆତ୍ମସମର୍ପଣ କରିଥିବା ଉଗ୍ରବାଦୀମାନଙ୍କର ସମସ୍ତ ସମସ୍ୟାର ବର୍ଷେ ଭିତରେ ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି ସେ କହିଛନ୍ତି କର୍ବିଆଙ୍ଗଲଙ୍ଗ ଜିଲ୍ଲା ଆସାମର ସବୁଠୁ ଉନ୍ନତ କିଲ୍ଲା ହୋଇପାରିବ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ସମଗ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ପଥରେ ଆଗେଇବାକୁ ପ୍ରଧାନମନ୍ତ୍ରୀ ଚାହାନ୍ତି

ଆତ୍ମସମର୍ପଣ କରିଥିବା ଉଗ୍ରବାଦୀମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରି ମୁଖ୍ୟମନ୍ତ୍ରୀ କହିଛନ୍ତି 'ସବ୍ କା ସାଥ୍ ସବ୍ କା ବିକାଶ' ମନ୍ତ୍ର ଅନୁସାରେ ସେମାନଙ୍କୁ କାମଧନ୍ଦା ଯୋଗାଇ ଦିଆଯିବ ପୂର୍ବରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଆସାମକୁ ବନ୍ୟା ହିଂସା ଓ ଅନୁପ୍ରବେଶମୁକ୍ତ କରିବା ପ୍ରତି ଗୁରୁତ୍ୱାରୋପ କରିଥିଲେ ନାଗାଓଁ କିଲ୍ଲାର ବରହମପୁରସ୍ଥିତ ମହା ମୃତ୍ୟୁଞ୍ଜୟ ମନ୍ଦିରଠାରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଶ୍ରୀ ଶାହା ଆସାମ ବିକାଶର ଠିକ୍ ପଥରେ ଗତି କରୁଥିବାର କହିଥିଲେ ସେ କହିଥିଲେ ପୂର୍ବରୁ ଆସାମରେ ହିଂସା ଓ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ ହେଉଥିଲା କିନ୍ତୁ ବର୍ତ୍ତମାନ ରାଜ୍ୟର ବିକାଶ ତ୍ୱରାନ୍ୱିତ ହୋଇଛି

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ପିଏମ୍ ପୁଡ୍ରୁଚେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପୁଡ଼ୁଚେରୀର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବେ

ଶ୍ରୀ ମୋଦି ଜିପ୍ମର୍ କରାଇକଲ ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି

ସାଗରମାଳା ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ପୁଡ଼ୁଚେରୀରେ ଏକ କ୍ଷୁଦ୍ର ବନ୍ଦରର ନିର୍ମାଣ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି

ଏହି ପ୍ରକଳ୍ପ ଦ୍ୱାରା ଚେନ୍ନାଇ ସହ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ ହୋଇପାରିବ ଓ ପୁଡୁଚେରୀରୁ ସହଜରେ ମାଲ୍ ପରିବହନ ହେବ

ଏହାବ୍ୟତୀତ ଶ୍ରୀ ମୋଦି ଜିପ୍ମର୍ଠାରେ ଏକ ରକ୍ତଭଣ୍ଡାର କେନ୍ଦ୍କୁ ଉଦ୍ଘାଟନ କରିଛନ୍ତି ଏହି କେନ୍ଦ୍ର ଏକ ଗବେଷଣାଗାର ଓ ତାଲିମକେନ୍ଦ୍ର ଭାବେ କାର୍ଯ୍ୟ କରିବ

ପ୍ରଧାନମନ୍ତ୍ରୀ ସ୍କୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆର ଗର୍ଲସ ହଷ୍ଟେଲକୁ ଦେଶ ଉଦ୍ଦେଶ୍ୟରେ ଉସର୍ଗ କରିଛନ୍ତି

ପୁଡୁଚେରୀ ଉପରାଜ୍ୟପାଳ ଡକ୍ଟର ତାମିଲସାଇ ସୌନ୍ଦରା ରାଜନ୍ ଓ ଭାରିଶିଳ୍ପ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସେଠାରେ ଉପସ୍ଥିତ ଥିଲେ

ଏକ ଶିଶୁର ମାନସିକ ବିକାଶରେ ଖେଳନା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ପ୍ରଧାନମନ୍ତ୍ରୀ ଗତ ବର୍ଷ ଅଗଷ୍ଟ ମାସରେ ତାଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଏହି ଟୟେ ଫେୟାର୍ ବିଷୟରେ ଉଲ୍ଲେଖ କରିଥିଲେ ଛୋଟ ଶିଶୁମାନଙ୍କର ସାମୁହିକ ବିକାଶରେ ଖେଳନାର ଭୂମିକା ବିଷୟ ଉଲ୍ଲ୍ରେଖ କରି ପ୍ରଧାନମନ୍ତ୍ରୀ ଦେଶରେ ଅଧିକରୁ ଅଧିକ ଖେଳନା ଉତ୍ପାଦନ ପ୍ରତି ଗୁରୁତ୍ୱାରୋପ କରିଥିଲେ ଆମ ସମ୍ବାଦଦାତା କ୍ଷଣାଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ବିଜନ ମୁତାବକ ଏହି ଟୟେ ଫେୟାର୍ର ଆୟୋଜନ କରାଯାଉଛି

ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ଏହା ପ୍ରଥମ ଖେଳନା ବାଶିଜ୍ୟମେଳା ହେବ ଏହି ବାଶିଜ୍ୟମେଳା ଦ୍ୱାରା ଭାରତୀୟ ଖେଳନା ଗୁଡ଼ିକ ପ୍ରତି ଚାହିଦା ବୃଦ୍ଧି ପାଇବା ସହ ଦେଶର ଖେଳନା ଶିଳ୍ପର ବିକାଶ ଘଟିବ

ଏହି ୱେବ୍ସାଇଟ୍ରେ ଛୋଟପିଲା ସେମାନଙ୍କର ପିତାମାତା ଶିକ୍ଷକ ଓ ପ୍ରଦର୍ଶନକାରୀମାନେ ପଞ୍ଜିକରଣ କରିପାରିବେ ଏହା ମାଧ୍ୟମରେ ଭାରତରେ ନିର୍ମିତ ହେଉଥିବା ଖେଳନା ଗୁଡ଼ିକର ପ୍ରଦର୍ଶନ ହେବ

ଚାରି ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ତରରେ ଅଛନ୍ତି

ଏହା ଦୁଇଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କରେ ଉନ୍ନତି ଆଣିବ ରେଳବାଇ ଅଫିସରମାନଙ୍କର ବାଂଲାଦେଶ ରେଳବାଇ ସହ ଦୁଇଦିନ ବ୍ୟାପୀ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି